ବିଶ୍ୱରେ ସର୍ବବୃହତ୍ ଏହି ଟିକାଦାନ କାର୍ଯ୍ୟକ୍ରମରେ ଭାରତ ସଫଳତା ହାସଲ କରିଛି

ଏହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼ ଝାରସୁଗୁଡ଼ା ସମ୍ଭଲପୁର ବରଗଡ଼ ବଲାଙ୍ଗିର ନ୍ନଆପଡ଼ା କଳାହାଣ୍ଡି ନବରଙ୍ଗପୁର କୋରାପୁଟ୍ ଓ ମାଲକାନଗିରି ପ୍ରତ୍ୟେକ ବ୍ୟାବସାୟିକ ପ୍ରତିଷ୍ଠାନ କାର୍ଯ୍ୟାଳୟ ଓ ଅନୁଷ୍ଠାନଗୁଡ଼ିକ ଏହି ସମୟରେ ବନ୍ଦ୍ ରହିବ ଏବଂ ଲୋକମାନଙ୍କର ଚଳପ୍ରଚଳକୁ ମଧ୍ୟ ନିଷିଦ୍ଧ କରାଯାଇଛି

ସ୍ଥାନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆହୁରି ଅଧିକ କଟକଣା ଲାଗୁ କରିବାପାଇଁ ଜିଲ୍ଲାପାଳମାନଙ୍କୁ ଅନୁମତି ଦିଆଯାଇଛି ପିଏମ୍ ମିଟିଂ ଦେଶରେ କୋଭିଡ୍ ସ୍ଥିତି ଓ ଟିକାକରଣ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି କ୍ୟାବିନେଟ୍ ସଚିବ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ସ୍ୱାସ୍ଥ୍ୟସଚିବ ଓ ନୀତିଆୟୋଗ ସଦସ୍ୟ ଭିକେପଲ୍ଙ୍କ ସମେତ ବରିଷ୍ଣ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ

ସେ ଦେଶର ସରକାରଙ୍କ ପକ୍ଷରୁ ନୂଆ କରି ଜାରି ହୋଇଥିବା ଏକ ବିଞ୍ଜପ୍ତିରେ କୁହାଯାଇଛି କରୁରୀକାଳୀନ ମାଲ୍ ପରିବହନ ସେବା ଲକ୍ଡାଉନ୍ ସମୟରେ ବାତିଲ୍ କରାଯିବ ନାହିଁ ଅଳ୍ପ ସଂଖ୍ୟାରେ କର୍ମଚାରୀମାନେ ସରକାରୀ କାର୍ଯ୍ୟାଳୟକୁ ଆସିବେ ଏଥିପାଇଁ ସବୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟଗୁଡ଼ିକ ପକ୍ଷରୁ ନିଜ ନିଜର କର୍ମଚାରୀମାନଙ୍କୁ ପରିବହନ ବ୍ୟବସ୍ଥା ଯୋଗାଇ ଦିଆଯିବ

କେବଳ କେତେକ ଜରୁରୀକାଳୀନ କ୍ଷେତ୍ରରେ ଲୋକମାନଙ୍କୁ ଯିବା ଆସିବାପାଇଁ ଏହି ସମୟରେ ଅନୁମତି ଦିଆଯିବ ଦୋକାନ ବଳାର ମଲ୍ ଓ ରେଷ୍ଟୁରାଣ୍ଟଗୁଡ଼ିକ ବନ୍ଦ୍ ରହିବ କିନ୍ତୁ ସେମାନେ ଅନ୍ଲାଇନ୍ ଜରିଆରେ କାରବାର କରିପାରିବେ କ୍ୟାମ୍ପେନିଂ ତାମିଲନାଡୁ କେରଳ ଓ ପୁଡୁଚେରୀରେ ଆସନ୍ତା ମଙ୍ଗଳବାର ଦିନ ଏକକ ପର୍ଯ୍ୟାୟ ଭୋଟ୍ଗ୍ରହଣ ପାଇଁ ଏବଂ ଆସାମ ଓ ପଣ୍ଢିମବଙ୍ଗରେ ତୂତୀୟ ପର୍ଯ୍ୟାୟ ଭୋଟ୍ଗ୍ରହଣ ପାଇଁ ପ୍ରଚାର କାର୍ଯ୍ୟ ଆଜି ସନ୍ଧ୍ୟାରେ ଶେଷ ହୋଇଛି ତାମିଲନାଡୁର କନ୍ୟାକୁମାରୀ ଓ କେରଳର ମଲ୍ଲାପୁରମ୍ ଲୋକସଭା ଆସନ ପାଇଁ ଉପନିର୍ବାଚନ ମଧ୍ୟ ମଙ୍ଗଳବାର ଦିନ ହେବ

ବିଜେପି ନେତା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ରାଜ୍ୟଶାଖା ବିଜେପି ସଭାପତି ରଞ୍ଜିତ କୁମାର ଦାସ ଓ ମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏନ୍ତିଏ ପ୍ରାର୍ଥୀମାନଙ୍କ ପାଇଁ ବିଭିନ୍ନ ନିର୍ବାଚନୀ ସଭାରେ ଲୋକମାନଙ୍କୁ ଭୋଟ୍ ପାଇଁ ନିବେଦନ କରିଛନ୍ତି ଆସାମ ଜାତୀୟ ପରିଷଦ ସଭାପତି ଲୁରିନ୍କ୍ୟୋତି ଗୋଗେଇ ଏଆଇୟୁଡିଏଫ୍ ସଭାପତି ବଦ୍ରୁଦିନ ଅଜମଲ ରାଜ୍ୟ କଂଗ୍ରେସ ସଭାପତି ରିପୁନ୍ ବୋରା ଓ ଅନ୍ୟ ବରିଷ ନେତାମାନେ ନିଜ ଦଳର ପ୍ରାର୍ଥୀମାନଙ୍କ ପାଇଁ ବିଭିନ୍ନ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଛନ୍ତି

କ୍ରଣେ ଯବାନ ତଥାପି ନିଖୋଜ ଅଛନ୍ତି

ଆକାଶବାଣୀ ରାୟପୁର ସମ୍ଭାଦଦାତା ଜଣାଇଛନ୍ତି ତେକୁଲ୍ଗୁଡ଼ା ଗାଁ ନିକଟରେ ଖାନ୍ତଲାସୀ ସମୟରେ ଯବାନମାନଙ୍କ ମୃତଦେହଗୁଡ଼ିକ ଠାବ କରାଯାଇଥିଲା ଏବଂ ଅତିରିକ୍ତ ବାହିନୀ ପହଞ୍ଚଲା ପରେ ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇଥିଲା ଗତକାଲି ରାତିରେ ସଂଘର୍ଷ ସ୍ଥଳୀରୁ କେବଳ ଦୁଇ ଜଣ ଯବାନଙ୍କ ମୃତଦେହ ମିଳିଥିଲା ବହୁସଂଖ୍ୟକ ଯବାନ ମାଓଦମନ କାର୍ଯ୍ୟାନୁଷ୍ଠାନ ଚଳାଇଥିବାବେଳେ ଲୁଚି ରହିଥିବା ମାଓବାଦୀମାନେ ଅତର୍କିତ ଆକ୍ରମଣ କରିବାରୁ ଏତେ ସଂଖ୍ୟକ ଯବାନଙ୍କର ପ୍ରାଣହାନୀ ଘଟିଛି

ସେଥିରେ ଜଣେ ମହିଳା ମାଓବାଦୀର ମୃତଦେହ ରହିଛି ବହୁ ସଂଖ୍ୟାରେ ମାଓବାଦୀ ପ୍ରାଣ ହରାଇଥିବା କଥା ପୁଲିସ୍ ଦାବି କର୍ ଛି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ସହ ପରିସ୍ଥିତି ସଂକ୍ରାନ୍ତରେ ଆଲୋଚନା କରି ତୁରନ୍ତ ଘଟଣାସ୍ଥଳକୁ ଯିବାପାଇଁ ସିଆର୍ପିଏଫ୍ ନିର୍ଦ୍ଦେଶକ କୁଲଦୀପ ସିଂହଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଶହୀଦ ଯବାନମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଛତିଶଗଡ ମାଓ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ମୂତ ଜବାନମାନଙ୍କ ପରିବାରକୁ ସମବେଦନା ଜଣାଇ ଶ୍ରୀ କୋବିନ୍ଦ କହିଛନ୍ତି ସେମାନଙ୍କ ବଳିଦାନକୁ ଦେଶବାସୀ କଦାପି ଭୁଲିବେ ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶହୀଦ୍ ଯବାନମାନଙ୍କ ଶୋକସନ୍ତପ୍ତ ପରିବାରଗ୍ରଡ଼ିକ୍ ସମବେଦନା ଜଣାଇବା ସଙ୍ଗେ ସଙ୍ଗେ ଘୋର ଦୃଃଖ ପ୍ରକାଶ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦି କହିଛନ୍ତି ଶହୀଦ୍ ଯବାନମାନଙ୍କ ବଳିଦାନକୁ ଦେଶବାସୀ କଦାପି ଭୁଲିବେ ନାହିଁ

ଟ୍ରାଇଫେଡ୍ କେନ୍ଦ୍ର ଜନକାତି ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଟ୍ରାଇଫେଡ଼ ସଂସ୍ଥା ପକ୍ଷରୁ ଗ୍ରାମାଞ୍ଚଳରେ ଡିଜିଟାଲ୍ ସଂଯୋଗ ଅଭିଯାନ 'ସଂଙ୍କଚ୍ଚ ସେ ସିଦ୍ଧି'ର ଶୁଭାରମ୍ଭ କରାଯାଇଛି

ଅଞ୍ଚଳଗୁଡ଼ିକରେ ଖୋଲାଯାଇଥିବା ବନଧନ ବିକାଶ କେନ୍ଦ୍ରଗୁଡ଼ିକୁ ସକ୍ରିୟ କରିବା ଦିଗରେ ଏହି ଦଳଗୁଡ଼ିକ କାର୍ଯ୍ୟ କରିବେ

ପିଏମ୍ ଗୀତା ପ୍ରେସ୍ ଗୀତା ପ୍ରେସ୍ ସଭାପତି ରାଧେଶ୍ୟାମ୍ ଖେମ୍କାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୂଃଖ ପ୍ରକାଶ କରିଛନ୍ତି ଶ୍ରୀ ମୋଦି କହିଛନ୍ତି ସ୍ୱର୍ଗତ ଖେମ୍କା ସନାତନ ସାହିତ୍ୟକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବାରେ ଆଜୀବନ କାମ କରି ସଫଳତା ହାସଲ କରିଥିଲେ ଜୀବନସାରା ଅନେକ ସମାଜ କଲ୍ୟାଣ କାମରେ ସେ ନିୟୋଜିତ ଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

କଳାଧନ ବୈଧ ନିବାରଣ ଆଇନ ଅଧୀନରେ ସେମାନଙ୍କର ଏହି ସ୍ଥାବର ଓ ଅସ୍ଥାବର ସମ୍ପତ୍ତିକୁ ବାଜ୍ୟାପ୍ତି କରାଯାଇଥିବା ନିର୍ଦ୍ଦେଶାଳୟ ପକ୍ଷରୁ ସ୍ଚଚନା ଦିଆଯାଇଛି

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରାଜ୍ୟର ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାଓତ୍କ ସହ ଏ ସଂକ୍ରାନ୍ତରେ ଆଜି କଥାବାର୍ତ୍ତା କରିଛନ୍ତି ଟ୍ୱିଟ୍ କରି ଶ୍ରୀ ଶାହା କହିଛନ୍ତି ନିଆଁକୁ ଆୟତ୍ତ କରିବାପାଇଁ ରାଜ୍ୟ ସରକାରଙ୍କୁ ହେଲିକେପ୍ଟର ଯୋଗାଇ ଦେବା ସଙ୍ଗେ ସଙ୍ଗେ ଏନ୍ଡ୍ରାଫ୍ ଟିମ୍କୁ ମୁତୟନ କରିବାପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି